ଦ୍ୱିପକ୍ଷିୟ ବାଣିଜ୍ୟ ବୃଦ୍ଧି ପାଇଁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି

ଏହି ବିଲ୍ରେ ଆଫ୍ଗାନିସ୍ତାନ ବାଙ୍ଗଲାଦେଶ ଓ ପାକିସ୍ତାନରୁ ବେଆଇନ୍ ଭାବେ ଭାରତରେ ଆସି ରହୁଥିବା ହିନ୍ଦୁ ଶିଖ୍ ବୌଦ୍ଧ ଧର୍ମାବଲନ୍ଧି ଜୈନ ଓ ପାର୍ସିମାନେ ଭାରତର ନାଗରିକତ୍ୱ ଲାଭ କରିବାକୁ ଯୋଗ୍ୟ ବିବେଚିତ ହେବାର ବ୍ୟବସ୍ଥା ରହିଛି

ବିଲ୍କୁ ଆଗତ କରି ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଏହି ବିଲ୍ କେବଳ ଆସାମ ପାଇଁ ଉଦ୍ଦିଷ୍ଟ ନୁହେଁ ଏହା ସମସ୍ତ ରାଜ୍ୟ ପାଇଁ ଲାଗୁ ହେବ ସେ କହିଛନ୍ତି ପଣ୍ଢିମ ସୀମାନ୍ତରୁ ଆସି ରାଜସ୍ଥାନ ପଞ୍ଜବ ଓ ଦିଲ୍ଲୀରେ ବସବାସ କର୍ତ୍ତିବା ଦେଶାନ୍ତରିତ ଲୋକମାନଙ୍କ ପାଇଁ ମଧ୍ୟ ଏହା ଲାଗ୍ର ହେବ ମନ୍ତ୍ରୀ କହିଛନ୍ତି ଆସାମ ଦୀର୍ଘଦିନ ଧରି ବେଆଇନ୍ ଭାବେ ଦେଶାନ୍ତରିତ ହୋଇ ଆସିଥିବା ଲୋକମାନଙ୍କ ସମସ୍ୟାର ସମ୍ମସ୍ୟାର ସମ୍ମସ୍ୟାନ ହୋଇ ଆସୁଛି ଓ ଏହାର ବୋଝ ଦେଶ ଉପରେ ପଡୁଛି ସେ କହିଛନ୍ତି ଆସାମର ଅଧିବାସୀମାନଙ୍କର ପରିଚୟ ଓ ସଂସ୍କୃତିକୁ ସୁରକ୍ଷିତ ରଖିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ ପୂର୍ବରୁ ବିଲ୍କୁ ଆଗତ କରି ଶ୍ରୀ ସିଂହ କହିଥିଲେ ନାଗରିକମାନଙ୍କର ଜାତୀୟ ପଞ୍ଜିକରଣ ପାଇଁ କେନ୍ଦ୍ରସରକାର ପ୍ରତିଶ୍ରତିବଦ୍ଧ ଜାତୀୟ ପଞ୍ଜିକାରେ କୌଣସି ପାତର ଅନ୍ତର କରାଯିବ ନାହିଁ ବୋଲି ସେ ପ୍ରତିଶ୍ରତି ଦେଇଥିଲେ ମନ୍ତ୍ରୀ କହିଥିଲେ ଆସାମ ଚୁକ୍ତିକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ବିଲ୍କୁ ଲୋକସଭା ସିଲେକ୍ଟ କମିଟି ନିକଟକୁ ପଠାଯିବା ପାଇଁ ଦାବି କରିଛନ୍ତି ଟିଏମ୍ସି ନେତା ସୌଗତ୍ ରାୟ ମଧ୍ୟ ସମାନ ମତାମତ ଦେଇଛନ୍ତି ପରେ ବିଲ୍କୁ ବିରୋଧ କରି କଂଗ୍ରେସ ଓ ଟିଏମ୍ସି ସଦସ୍ୟମାନେ ସଭା କକ୍ଷ୍ୟ ପରିତ୍ୟାଗ କରି ଚାଲିଯାଇଥିଲେ ସିପିଆଇଏମ୍ ସଦସ୍ୟମାନେ ମଧ୍ୟ ଏହାକୁ ବିରୋଧ କରିଥିଲେ

ଉଚ୍ଚକାତିର ଆର୍ଥିକ ଅନଗ୍ରସର ଲୋକମାନଙ୍କୁ ଚାକିରୀ ଓ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ଯୋଗାଇବା ପାଇଁ ଏହି ବିଲ୍ରେ ବ୍ୟବସ୍ଥା ରହିଛି ଗତକାଲି କେନ୍ଦ୍ର କ୍ୟାବିନେଟ୍ ଏହାକୁ ଅନୁମୋଦନ କରିଥିଲା ରାଜ୍ୟସଭା ଆଡଜଣ୍ଣ ସମାଜବାଦୀ ପାର୍ଟି ନେତୃତ୍ୱରେ ବିରୋଧୀ ଦଳମାନେ ଆଜିକୁ ମିଶାଇ ଦ୍ୱିତୀୟ ଦିନ ପାଇଁ ରାଜ୍ୟସଭାର କାର୍ଯ୍ୟଧାରା ଚାଲିବାକ୍ର ଦେଇ ନାହାନ୍ତି ମଧ୍ୟାହ୍ ପରବର୍ତ୍ତୀ ଅଧିବେଶନ ସମୟରେ ରାଜ୍ୟସଭାକୁ ବାରମ୍ଭାର ମୁଲତବୀ ରଖିବାକୁ ପଡ଼ିଥିଲା ଉତ୍ତରପ୍ରଦେଶରେ ସିବିଆଇ ଚଢ଼ଉ ଓ ରାଫେଲ କାରବାର ଘଟଣାକୁ ନେଇ ସଭାରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା ଉତ୍ତରପ୍ରଦେଶରେ ଅଖିଳେଶ ଯାଦବଙ୍କ ଶାସନ କାଳରେ ବେଆଇନ୍ ବାଲି ଖନନ ଘଟଣାକୁ ନେଇ ସିବିଆଇ ଦ୍ୱାରା କରାଯାଇଥିବା ଚଢ଼ଉକୁ ସମାଜବାଦୀ ପାର୍ଟି ସଦସ୍ୟମାନେ ଗତକାଲିଠାରୁ ବିରୋଧ କରି ଆସୁଛନ୍ତି ଅନ୍ୟ ପକ୍ଷରେ କଂଗ୍ରେସ ସଦସ୍ୟମାନେ ରାଫେଲ ପ୍ରସଙ୍ଗକୁ ନେଇ ପାଟିତ୍ୱୁଣ୍ଡ କରିଥିଲେ ଓ ଏଆଇଏଡିଏମ୍କେ ସଦସ୍ୟମାନେ କାବେରୀ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଥିଲେ ବିରୋଧୀ ଦଳ ସଦସ୍ୟମାନେ ସେମାନଙ୍କର ଦାବି ସପକ୍ଷରେ ସ୍କୋଗାନ୍ ଦେଇ ବାରମ୍ଭାର ଅଧ୍ୟକ୍ଷକଙ୍କ ଆସନ ନିକଟକୁ ଚାଲି ଯାଇଥିଲେ

ବିଲ୍ ଉପରେ ଆଲୋଚନା ଆରମ୍ଭ ହେବା ସମୟରେ ପ୍ରବଳ ପାଟିତ୍ରୁଷ୍ଠ କାରି ରହିବାରୁ ସଭାକୁ ସମଗ୍ର ଦିନ ପାଇଁ ମୁଲତବୀ ରଖାଯାଇଥିଲା ଇଣ୍ଡିଆ ନରୱେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନରଓ୍ୱେ ପ୍ରଧାନମନ୍ତ୍ରୀ ଏର୍ଷ୍ଣା ସୋଲବର୍ଗଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀରେ ପ୍ରତିନିଧିମଣ୍ଡଳ ସ୍ତରୀୟ କଥାବାର୍ତ୍ତା ହୋଇଛି କଥାବାର୍ତ୍ତା ସମୟରେ ଦୁଇ ନେତା ଦ୍ୱିପକ୍ଷିୟ ସହଯୋଗର ସମୀକ୍ଷା କରିଛନ୍ତି ଓ ଦ୍ୱିପକ୍ଷିୟ ସ୍ୱାର୍ଥ ସମ୍ଭଳିତ କ୍ଷେତ୍ରଗୁଡ଼ିକରେ ଭାଗିଦାରୀ ବୃଦ୍ଧି ପାଇଁ ଆଲୋଚନା କରିଛନ୍ତି କଥାବାର୍ତ୍ତା ପରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି ଶ୍ରୀମତୀ ସୋଲବର୍ଗଙ୍କ ସହ ଏକ ମିଳିତ ପ୍ରେସ୍ ବିବୃଭିରେ ଶ୍ରୀ ମୋଦି କହିଛନ୍ତି ଭାରତ ଓ ନରଓ୍ବେ ମଧ୍ୟରେ ସମ୍ପର୍କରେ ବାଣିଜ୍ୟ ଓ ପୁଞ୍ଜିନିବେଶ ଏକ ଅଗ୍ରାଧିକାର କ୍ଷେତ୍ର ସେ କହିଛନ୍ତି ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ପାଇଁ ଉଭୟ ଦେଶ ଏକାଠି ମିଶି କାର୍ଯ୍ୟ କରିବା ଉଚିତ୍ ଦୁଇ ଦେଶ ସନ୍ତାସବାଦର ଦମନ ସମେତ ବିଭିନ୍ନ କ୍ଷେତ୍ରରେ ପରସ୍କରର ସହଯୋଗ କରୁଛନ୍ତି ନରଓ୍ପେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଏକ କ୍ରମବର୍ଦ୍ଧିଷ୍ଟ୍ର ଅର୍ଥନୀତି ଓ ଉଭୟ ଦେଶର ହିତ ସାଧନ ପାଇଁ ସେମାନଙ୍କୁ ଏକାଠି ମିଶି କାର୍ଯ୍ୟ କରିବାକୁ ହେବ ଭାରତକ୍ତ ତିନି ଦିନ ଗସ୍ତରେ ଆସି ଗତକାଲି ସେ ନ୍ୱଆଦିଲ୍ଲୀରେ ପହଞ୍ଚିଥିଲେ ଆଜି ସନ୍ଧ୍ୟାରେ ଶ୍ରୀମତୀ ସୋଲବର୍ଗ ଚତୁର୍ଥ ରାଇସିନା ଡାଏଲଗ୍ରେ ଉଦ୍ଘାଟନୀ ଅଭିଭାଷଣ ଦେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସେଠାରେ ଉପସ୍ଥିତ ରହିବେ

ଓଡ଼ିଶା ସିଏମ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି

ସେ କହିଛନ୍ତି ସ୍ୱାମୀନାଥନ କମିଟି ସୁପାରିଶଗୁଡ଼ିକୁ ଲାଗୁ କରିବାକୁ କେନ୍ଦ୍ର ସରକାର ତାଙ୍କ ପ୍ରତିଶ୍ରତିର ପାଳନ କରିବା ଉଚିତ୍

କେତେକ ସର୍ତ୍ତ ଓ ନିୟାମାବଳୀ ସହ ସମ୍ବାଦରେ କୌଣସି ପରିବର୍ତ୍ତନ ନ କରି ସମ୍ଭାଦସେବା ବିଭାଗର ହିନ୍ଦୀ ଓ ଇଂରାଜୀ ନ୍ୟକ୍ ବୁଲେଟିନ୍ଗୁଡ଼ିକ ସେମାନେ ପ୍ରସାରଣ କରିବେ ଶ୍ରୀ ରାଠୋଡ୍ କହିଛନ୍ତି ବର୍ତ୍ତମାନ ସାଧାରଣ ଲୋକମାନେ ଯେକୌଣସି ଏଫ୍ଏମ୍ ଚାନେଲ୍ରେ ଆକାଶବାଣୀ ସମ୍ଘାଦ ଶ୍ରଶିପାରିବା ଅତି ଆନନ୍ଦର ବିଷୟ ସେ କହିଛନ୍ତି ଜଣେ ସଚେତନ ନାଗରୀକ ହେଉଛନ୍ତି କ୍ଷମତାପନ୍ନ ନାଗରୀକ ଏବଂ ଏହାଦ୍ୱାରା ଆକାଶବାଣୀ କେନ୍ଦ୍ରଗ୍ରଡ଼ିକ ଦ୍ୱାରା ସାମ୍ରହିକ ସହଯୋଗରେ ଲୋକମାନଙ୍କୁ କ୍ଷମତାପନ୍ନ ଓ ଶିକ୍ଷିତ କରାଯାଇପାରିବ ଆକାଶବାଣୀ ସହଯୋଗରେ ଆକାଶବାଣୀ କେନ୍ଦ୍ର ଓ ଗଣମାଧ୍ୟମ ସଂସ୍ଥାଗୁଡ଼ିକର ଏହି ପଦକ୍ଷେପକୁ ଶ୍ରୀ ରାଠୋଡ୍ ପ୍ରଶଂସା କରିଛନ୍ତି ଆକାଶବାଣୀ ସମ୍ଭାଦ ବର୍ତ୍ତମାନ ଘରୋଇ ଏଫ୍ଏମ୍ ଚାନେଲ୍ଗୁଡ଼ିକରେ ପ୍ରସାରଣ ହେବାକୁ ଯାଉଥିବାରୁ ପ୍ରସାରଭାରତୀ ଅଧ୍ୟକ୍ଷ ଏ ସ୍ୱର୍ଯ୍ୟପ୍ରକାଶ ଆନନ୍ଦ ପ୍ରକାଶ କରିଛନ୍ତି ସେ କହିଛନ୍ତି ଦେଶର ଘରୋଇ ରେଡିଓ ପ୍ରସାରଣକାରୀମାନଙ୍କ ସହ ଏହି ସହଯୋଗ ଭାରତର ଲୋକସେବା ପ୍ରସାରଣକାରୀ 'ପ୍ରସାର ଭାରତୀ' ପାଇଁ ଏକ ଐତିହାସିକ ପଦକ୍ଷେପ ଆକାଶବାଣୀ ସମ୍ଭାଦସେବା ମହାନିର୍ଦ୍ଦେଶକ ଇରା ଯୋଶୀ ତଥ୍ୟ ଓ ପ୍ରସାରଣ ସଚ୍ଚିବ ଅମିତ ଖରେ ପ୍ରସାର ଭାରତୀ ସିଇଓ ଶଶୀ ଶେଖର ବେମ୍ପତ୍ତି ଓ ଆକାଶବାଣୀ ମହାନିର୍ଦ୍ଦେଶ ଏଫ୍ ଶେହରୀୟାର୍ ଏହି ଉହବରେ ଉପସ୍ଥିତ ଥିଲେ ଏସ୍ସି ସୁପ୍ରିମ୍କୋର୍ଟ ଆଜି ଆଲୋକ ବର୍ମାଙ୍କୁ ସିବିଆଇ ମୁଖ୍ୟ ଭାବେ ପୁର୍ନ ଅବସ୍ଥାପିତ କରିଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ ଖଶ୍ଚପୀଠ କହିଛନ୍ତି ଦିଲ୍ଲୀ ସ୍ୱତନ୍ତ୍ର ପୁଲିସ୍ ପ୍ରତିଷ୍ଠାନ ଆଇନ୍ ଅଧୀନରେ ଗଠିତ କମିଟି ମାମଲାର ବିଚାର କରିବେ ଓ ସେ ପର୍ଯ୍ୟନ୍ତ ଶ୍ରୀ ବର୍ମା କକିଣସି ବଡ଼ଧରଣର ନୀତିଗତ ନିଷ୍ପଭି ନେଇପାରିବେ ନାହିଁ ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ଭାବେ ଏମ୍ ନାଗେଶ୍ୱର ରାଓଙ୍କ ନିଯୁକ୍ତିକୁ ଖାରଜ କରି କୋର୍ଟ କହିଛନ୍ତି ଶ୍ରୀ ବର୍ମାଙ୍କ ବିରୁଦ୍ଧରେ ଅନ୍ୟ ଯେକୌଣସି ନିଷ୍ପଭି ଉଚ୍ଚସ୍ତରୀୟ କମିଟି ନେବେ ସେହି କମିଟି ସିବିଆଇ ନିର୍ଦ୍ଦେଶକଙ୍କୁ ମନୋନୀତ କରିଥାନ୍ତି ଓ ନିଯୁକ୍ତ କରିଥାନ୍ତି କେନ୍ଦ୍ର ସରକାର ଶ୍ରୀ ବର୍ମାଙ୍କୁ ସିବିଆଇ ମୁଖ୍ୟ ପଦରୁ ହଟାଇ ନେଇଥିବା ନିଷ୍ପଭି ବିରୁଦ୍ଧରେ ସେ କରିଥିବା ଆବେଦନର ଶୁଶାଣି କରି କୋର୍ଟ ଏହି ରାୟ ଦେଇଛନ୍ତି

ଶ୍ରୀ ବର୍ମା ଓ ତାଙ୍କର ସହକାରୀ ରାକେଶ ଆସ୍ଥାନାଙ୍କୁ ଅଗ ଅକ୍ଟୋବର ମାସରେ ଛୁଟିରେ ପଠାଇ ଦିଆଯାଇଥିଲା ପୂର୍ବରୁ ସେମାନଙ୍କ ମଧ୍ୟରେ ବିବାଦ ଲୋକଲୋଚନକୁ ଆସିଥିଲା ସୁପ୍ରିମ୍କୋର୍ଟଙ୍କ ନିଷ୍କଭି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଅର୍ଥମନ୍ତୀ ଅର୍ଶ ଜେଟଲୀ କହିଛନ୍ତି ସରକାର ଅଦାଲତଙ୍କ ରାୟର ପାଳନ କରିବେ କଂଗ୍ରେସ ସୁପ୍ରିମ୍କୋର୍ଟଙ୍କ ରାୟକୁ ସ୍ୱାଗତ କରିଛି

ସେ ଅନେକ ବିକାଶମୂଳକ ପ୍ରକଚ୍ଚର ଶୁଭାରମ୍ଭ କରିବେ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏକ ସରକାରୀ ଇସ୍ତାହାରରେ କୁହାଯାଇଛି ଶ୍ରୀ ମୋଦି ଚାରି ଲାଇନ୍ ବିଶିଷ୍ଟ ସୋଲାପୁର ତୁଲଜାପୁର ଓସମାନାବାଦ୍ ରାଜପଥକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏହି ରାଜପଥକୁ ଚାରି ଲାଇନ୍ କରାଯିବା ଦ୍ୱାରା ସୋଲାପୁରକୁ ସଡ଼କ ସଂଯୋଗ ଓ ମହାରାଷ୍ଟ୍ରର ମରାଠାୱାଡ଼ା ଅଞ୍ଚଳ ପାଇଁ ସଡ଼କ ବ୍ୟବସ୍ଥାରେ ଉନ୍ନତି ଘଟିଛି

ଏହା ବାସହୀନ ଗରିବ ଲୋକ ବିଶେଷ କରି ରିକ୍କା ଚାଳକ ବୟନ ଶିଳ୍ପରେ କାର୍ଯ୍ୟରତ ଶ୍ରମିକ ବିଡ଼ି ଶ୍ରମିକ ଓ ଅଳିଆ ଆବର୍ଜନା ସଂଗ୍ରହ କର୍ତ୍ଥିବା ଲୋକମାନଙ୍କର ବାସଗୃହ ସମସ୍ୟା ଦୂର କରିବ ସ୍ୱଚ୍ଚ ଭାରତ ନୀତିକୁ ଦୁଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ସୋଲାପୁରଠାରେ ଭୂତଳ ନର୍ଦ୍ଦମା ବ୍ୟବସ୍ଥା ଓ ତିନୋଟି ନର୍ଦ୍ଦମା ଜଳ ବିଶୋଧନ କାରଖାନାକ୍ର ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ

ଆଇସିସି ର୍ୟାଙ୍କିଙ୍ଗ୍ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଶୃଙ୍ଖଳାରେ ଚେତେଶ୍ୱର ପୂଜାରାଙ୍କ ପ୍ରଦର୍ଶନ ପାଇଁ ସର୍ବଶେଷ ଆଇସିସି ବ୍ୟାଟସ୍ମ୍ୟାନ୍ ର୍ୟାଙ୍କିଙ୍ଗ୍ରେ ସେ ତୃତୀୟ ସ୍ଥାନ ଲାଭ କରିଛନ୍ତି

ଭାରତୀୟ କ୍ରିକେଟ୍ କ୍ୟାପ୍ଟେନ୍ ବିରାଟ କୋହଲି ବ୍ୟାଟସ୍ମ୍ୟାନ୍ ର୍ୟାଙ୍କିଙ୍ଗ୍ରେ ତାଙ୍କର ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି